ରାଷ୍ଟ୍ରପତି ଭବନରେ ରାଜ୍ୟପାଳ ଓ ଉପରାଜ୍ୟପାଳମାନଙ୍କ ଦୁଇଦିନିଆ ସମ୍ମିଳନୀକ୍ ଉଦ୍ଘାଟନ କରିଛନ୍ତି

ଗଭର୍ଣ୍ଣରସ୍ କନ୍ଫରେନ୍ନ ଦେଶର ବିକାଶ ଯୋଜନାରୁ ଯେଉଁମାନେ ଉପକୃତ ହୋଇପାରି ନାହାନ୍ତି ସେମାନଙ୍କପାଇଁ ଏକ ବିଶେଷ ଯୋଜନାର ରୂପରେଖ ପ୍ରସ୍ତୁତ କରିବାରେ ସାହାଯ୍ୟ କରିବାପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ରାଜ୍ୟପାଳମାନଙ୍କୁ କହିଛନ୍ତି

ଏହି ଅବସରରେ ଉଦ୍ବୋଧନ ଦେଇ ରାଷ୍ଟ୍ରପତି କହିଛନ୍ତି ରାଜ୍ୟପାଳ ହେଉଛନ୍ତି ଏକ ରାଜ୍ୟର ନୀତି ନିର୍ଦ୍ଦେଶକ ତଥା ପରାମର୍ଶଦାତା ଏବଂ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସୁସମ୍ପର୍କ ସ୍ଥାପନରେ ମୁଖ୍ୟ ସ୍ୱତ୍ରଧର

ସେ କହିଛନ୍ତି ସେହିସବୁ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କ ନାମଲେଖା ଓ ଶିକ୍ଷକମାନଙ୍କ ନିଯୁକ୍ତି ଯେଭଳି ସ୍ୱଚ୍ଛ ଉପାୟରେ ଓ ଠିକ୍ ସମୟରେ ହେବ ତାହା ଦେଖିବା ରାଜ୍ୟପାଳମାନଙ୍କର ଦାୟିତ୍ୱ ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦେଶର ସାୟିଧାନିକ ଡାଞ୍ଚା ଓ ସଂଘୀୟ ଢାଞ୍ଚାରେ ରାଜ୍ୟପାଳଙ୍କ ଅନୁଷ୍ଠାନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ଶ୍ରୀ ମୋଦି ରାଜ୍ୟପାଳମାନେ କିପରି ସେମାନଙ୍କର ଅଭିଜ୍ଞତାକୁ ବିଭିନ୍ନ କ୍ଷେତ୍ରରେ ଉପଯୋଗ କରିପାରିବେ ଯାହାଫଳରେ ସାଧାରଣ ଲୋକେ ବିଭିନ୍ନ କେନ୍ଦ୍ରୀୟ ଯୋଜନାରୁ ଉପକୃତ ହେବେ ସେ ସଂକ୍ରାନ୍ତରେ ବିସ୍ତୃତ ବ୍ୟାଖ୍ୟା କରିଥିଲେ ସେ କହିଛନ୍ତି ଆଦିବାସୀବହୁଳ ରାଜ୍ୟଗୁଡ଼ିକର ରାଜ୍ୟପାଳମାନେ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ଶିକ୍ଷା କ୍ରୀଡ଼ା ଓ ଆର୍ଥକ କ୍ଷେତ୍ରରେ ସରକାରୀ ଯୋଜନାଗୁଡ଼ିକର୍ ଯେପରି ଲାଭାନ୍ୱିତ ହୋଇପାରିବେ ସେ ଦିଗରେ ସହାୟତା କରିପାରିବେ

କିଛି ଲୋକ ଜଣେ ବସ୍ ହେଲ୍ପର୍କୁ ମାଡ଼ ମାରିବା ପରେ ସେଠାରେ ଗତ ଗୁରୁବାର ଦିନ ଗୋଷ୍ଠୀ ସଂଘର୍ଷ ଦେଖାଦେଇଥିଲା

ସମଗ୍ର ସହରରେ ସାନ୍ଧ୍ୟ ଆଇନ ଲାଗୁ ହୋଇଥିବାରୁ ଆଜିକୁ ମିଶାଇ ଚତୁର୍ଥ ଦିନପାଇଁ ସ୍ୱାଭାବିକ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି ମେଘାଳୟ ଘରୋଇ ମନ୍ତ୍ରୀ ଜେମ୍ସ ସାଙ୍ଗ୍ମା ଲୋକମାନଙ୍କୁ ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ଅନୁରୋଧ କରି ସହରରେ ଶାନ୍ତି ସ୍ଥାପନ ଦିଗରେ ସରକାର ସମସ୍ତ ପଦକ୍ଷେପ ନେଉଛନ୍ତି ବୋଲି କହିଛନ୍ତି

ନିରାପତ୍ତା ବାହିନୀ ସୂତ୍ରରୁ ଆକାଶବାଣୀକୁ କୁହାଯାଇଛି ପୁଲିସ୍ କର୍ମଚାରୀମାନେ ନିୟମିତ ଯାଞ୍ଚ କର୍ତ୍ତିବା ସମୟରେ ରାସ୍ତାକଡ଼ାରେ ଖଞ୍ଜା ଯାଇଥିବା ସେହି ବିସ୍ଫୋରକ ପଦାର୍ଥଟିକୁ ଠାବ କରିଥିଲେ ବୋମା ନିଷ୍କ୍ରିୟକାରୀ ଦଳଦ୍ୱାରା ତାହାକୁ ନିଷ୍କ୍ରିୟ କରାଯାଇଛି ଆର୍ବିଆଇ ମନିଟାରି ପଲିସି ମିଟ୍ ରିଜର୍ଭ ବ୍ୟାଙ୍କ୍ ଗଭର୍ଷର୍ ଉର୍ଜିତ୍ ପଟେଲ୍ଙ୍କ ଅଧ୍ୟକ୍ଷତାରେ ଆର୍ବିଆଇ ମୁଦ୍ରାନୀତି କମିଟିର ତିନିଦିନିଆ ବୈଠକ ଆଜିଠାରୁ ମୁମ୍ବାଇରେ ଆରମ୍ଭ ହୋଇଛି କିଛି ପ୍ରଶାସନିକ ସମସ୍ୟାକୁ ନେଇ ଏହି ଛଅଜଣିଆ କମିଟିର ବୈଠକ ଦୁଇ ଦିନ ପରିବର୍ତ୍ତେ ତିନି ଦିନପାଇଁ ବସୁଛି ବୁଧବାର ଦିନ ଦ୍ୱିତୀୟ ଦ୍ୱିମାସିକ ମୁଦ୍ରାନୀତି ଘୋଷଣା କରାଯିବ

ଏଥିପାଇଁ ଅଶୋଧିତ ତେିଳ ଦର ବୃଦ୍ଧି ଓ ଅଧିକ ମୁଦ୍ରାଙ୍କିତି ଦାୟି ବୋଲି କୁହାଯାଉଛି ଆଉ କିଛି ବିଶେଷଜ୍ଞ ରିଜର୍ଭ ବ୍ୟାଙ୍କ୍ ସୁଧ ହାର ଅପରିବର୍ତ୍ତିତ ରଖିପାରେ ବୋଲି ବିଶ୍ୱାସ କରୁଛନ୍ତି

ତାହା ପରଠାରୁ ସୁଧହାର କମ୍ କରାଯାଇଛି କିମ୍ବା ଅପରିବର୍ତ୍ତିତ ରହିଛି

ସୁଧହାର ବୃଦ୍ଧି ପାଇବାର ଅନୁମାନ ଯୋଗୁଁ ସୂଚକାଙ୍କରେ ଏଭଳି ଅବନତି ଘଟିଛି

ମୁରାଦାବାଦ ଜିଲ୍ଲାରୁ ଆଉ ଜଣେ ଲୋକର ମୃତ୍ୟୁ ଘଟିଥିବାର ଖବର ମିଳିଛି ଆମ ସମ୍ଭାଦଦାତା ଜଣାଇଛନ୍ତି ମୁରାଦାବାଦ ଜିଲ୍ଲାରୁ ସର୍ବାଧିକ ଲୋକ ପ୍ରାଣ ହରାଇଛନ୍ତି ସ୍ଥାନୀୟ କର୍ତ୍ତ୍ୱପକ୍ଷ ମୂତ ବ୍ୟକ୍ତିମାନଙ୍କ ପରିବାରକୁ ସହାୟତା ପ୍ରଦାନ କରିଛନ୍ତି

ଅନେକ ଜିଲ୍ଲାରେ ଏବେ ମଧ୍ୟ ବିଦ୍ୟୁତ୍ ସଂଯୋଗ ଓ ଯୋଗାଯୋଗ ସ୍ୱାଭାବିକ ହୋଇ ନାହିଁ

ପ୍ରଶାସନ ଆଗୁଆ ସତର୍କତା ମୂଳକ ପଦକ୍ଷେପ ନେବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ଝଡ଼ ସମୟରେ ଘର ମଧ୍ୟରେ ରହିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି ନଡ୍ଜା ରାୟପ୍ରର ସ୍ୱାସ୍ଥ୍ୟମନ୍ତ୍ରୀ କେପି ନଡ୍ଗା କହିଛନ୍ତି କେରଳରେ ନିପା ଭୂତାଣୁ ସଂକ୍ରମଣକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ କେନ୍ଦ୍ର ସରକାର ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ଛତିଶଗଡ଼ର ରାୟପ୍ରରଠାରେ ସାମ୍ଭାଦିକମାନଙ୍କ ସହ ବାର୍ତ୍ତାଳାପ ବେଳେ ସେ କହିଛନ୍ତି ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ନିର୍ଦ୍ଦେଶକ ଓ ଏହାର ବିଶେଷଜ୍ଞମାନଙ୍କ ନେତୃତ୍ୱରେ ଏକ କେନ୍ଦ୍ରୀୟ ଟିମ୍ ଭୂତାଣୁ ସଂକ୍ରମଣ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ଏହି ଟିମ୍ରେ ଏମ୍ସ୍ ସଫଦରଜଙ୍ଗ୍ ହସ୍କିଟାଲ୍ ଓ ଜାତୀୟ ଭୂତାଣୁ ପ୍ରତିଷ୍ଠାନର ଇଏମ୍ଟି ବିଭାଗର ଡାକ୍ତରମାନେ ଅଛନ୍ତି ଓ ରାଜ୍ୟ ସ୍ୱାସ୍ଥ୍ୟ କର୍ତ୍ତ୍ପକ୍ଷଙ୍କୁ ସହାୟତା କରୁଛନ୍ତି ଶ୍ରୀ ନଡ୍ଥା କହିଛନ୍ତି ନିପା ଭୂତାଣୁ ଆପଣାଛାଏଁ ନଷ୍ଟ ହେବାକୁ ଜୁନ୍ ପର୍ଯ୍ୟନ୍ତ ସମୟ ନେବ ସେ ଦୃଷ୍ଟିରୁ ଏହି ଭୂତାଣୁ ଯେପରି ଅନ୍ୟ କୌଣସି ସ୍ଥାନକୁ ନ ବ୍ୟାପିବ ସେଥିପାଇଁ ସର୍ବଦା ପ୍ରଚେଷ୍ଟା ଜାରି ରହିଛି

ଏହି ଅନୁଷ୍ଠାନ ଖାଦ୍ୟ ପ୍ରକ୍ରିୟାକରଣ ପ୍ରକଚ୍ଚଗୁଡ଼ିକୁ ପାଖି ଯୋଗାଇବ ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରକୁ ଋଣ ଦେବା ତଥା ଏହି ଶିଳ୍ପ ସହ ଥିବା ବିଭିନ୍ନ ସମସ୍ୟାର ସମୀକ୍ଷା କରିବାର ଦେଖାଶୁଣା କରିବ

ସେ କହିଛନ୍ତି ସରକାର ଶୀତଳ ଭଣ୍ଣାର ଶୃଙ୍ଖଳ ଗ୍ରୀଡ଼୍ ପ୍ରସ୍ତୁତ କରୁଛନ୍ତି ଯାହା ଦେଶର ପ୍ରତ୍ୟେକଟି ଅଞ୍ଚଳକୁ ସଂଯୋଗ କରିପାରିବ

ପ୍ରଧାନମନ୍ତ୍ରୀ କିଷାନ ସମ୍ପଦା ଯୋଜନା ଅଧୀନରେ ଏହା କାର୍ଯ୍ୟକାରୀ ହେବ ସେ କହିଛନ୍ତି ଏହାଦ୍ୱାରା ଖାଦ୍ୟ ନଷ୍ଟ ହେବାରୁ ରୋକାଯାଇପାରିବ ମନ୍ତ୍ରୀ କହିଛନ୍ତି ଖାଦ୍ୟ ନଷ୍ଟ ହେବାକୁ ଆଦୌ ବରଦାସ୍ତ କରାଯିବ ନାହିଁ ଓ ଅମଳ ପରବର୍ତ୍ତୀ ଖାଦ୍ୟଶସ୍ୟ ନଷ୍ଟ ହେବାକୁ ରୋକିବା ସକାଶେ ମୌଳିକ ତାଞ୍ଚା ନିର୍ମାଣ କରାଯାଉଛି ଶ୍ରୀମତୀ ବାଦଲ କହିଛନ୍ତି ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର ଭାରତରେ ଏକ ବୂହତ୍ କ୍ଷେତ୍ର ହେବାକୁ ଯାଉଛି ଓ ଦେଶର ଅଭିବୂଦ୍ଧିରେ ଏହାର ଅବଦାନ ଯଥଷ୍ଟ ରହିବ

ମନ୍ସୁନ୍ ମୌସୁମୀ ବାୟୁ ଆସନ୍ତା ଦୁଇ ଦିନ ଭିତରେ ମହାରାଷ୍ଟ୍ର ଓ ଗୋଆରେ ପ୍ରବେଶ କରିବ ବୋଲି ପାଣିପାଗ ବିଭାଗ କହିଛି

ପୁଲିସ୍ ମ୍ରଖପାତ୍ର ହସ୍ମଦ୍ ସ୍ତାନିକ୍ଜାଇ କହିଛନ୍ତି ଲୋକମାନେ ଏକ ବୈଠକ ସାରି ବାହାର୍ତ୍ତିଥିବା ସମୟରେ ଏହି ଆକ୍ରମଣ କରାଯାଇଥିଲା ଲୋୟା ଜିର୍ଗା ତମ୍ଭର୍ ସେମାନେ ବାହାରକୁ ଆସ୍ବଥିବା ସମୟରେ ଆକ୍ରମଣକାରୀ ନିଜକ୍ ବିସ୍ଫୋରଣରେ ଉଡ଼ାଇ ଦେଇଥିଲା ସେହି ସମୟରେ ବହୁ ପ୍ରମୁଖ ସରକାରୀ ଅଫିସର୍ ଓ ଧର୍ମଗୁରୁ ସେଠାରେ ଉପସ୍ଥିତ ଥିଲେ

ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ କୌଣସି ଧାର୍ମିକ ନେତା ଅଛନ୍ତି କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ୱଷ୍ଟ ହୋଇ ନାହିଁ ଏହି ଆକ୍ରମଣର ଅଳ୍ପ ସମୟ ପୂର୍ବରୁ ଧାର୍ମିକ ନେତାମାନେ ଦେଶରେ ଚାଲିଥିବା ସଂଘର୍ଷ ବିରୁଦ୍ଧରେ ଫତୱା କାରି କରିଥିଲେ ଓ ଆତ୍କଘାତୀ ଆକ୍ରମଣକୁ ଇସ୍ଲାମ ବିର୍ଦ୍ଧରେ ପାପ ବୋଲି ଅଭିହିତ କରିଥିଲେ